ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଛଛି

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡର୍ଶ୍ଣ ଖବରର ସତ୍ୟାସତ୍ୟକ୍ ନିଶ୍ଚିତ କରିଛନ୍ତି ଓ ଏହି ଗ୍ରଳିଚାଳନା ଦେଶର ଇତିହାସରେ ଏକ କଳାଦିବସ ବୋଲି କହିଛନ୍ତି ଆକ୍ରମଣର ନିନ୍ଦା କରି ସେ କହିଛନ୍ତି ଏଭଳି ଉଗ୍ର ଓ ଅପ୍ରତ୍ୟାଶିତ ହିଂସାତ୍ମକ କାର୍ଯ୍ୟର ନ୍ୟୁକିଲାଣରେ କୌଣସି ସ୍ଥାନ ନାହିଁ

ପୁଲିସ ଗୁଳିଚାଳନା କରିଥିବା ଲୋକକୁ ଖୋଜୁଥିବାରୁ ସମଗ୍ର ସହରକୁ ଏକପ୍ରକାରର ଆବଦ୍ଧ କରି ରଖାଯାଇଛି ପୁଲିସ କହିଛି ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି ଓ ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ପୁଲିସ ଯଥାସମ୍ଭବ ଉଦ୍ୟମ କରିଛି ଆକ୍ରମଣ ସହ କେତେକଜଣ ବନ୍ଧ୍ରକଧାରୀ ଜଡିତ ତାହା ସ୍ୱଷ୍ଟ ହୋଇପାରିନାହିଁ ନ୍ୟୁଜିଲାଣ୍ଡସ୍ଥିତ ଭାରତୀୟ ହାଇକମିଶନ ଖ୍ରାଏଷ୍ଟଚର୍ଚ୍ଚ ଗ୍ରଳିଚାଳନା ଘଟଣା ଉପରେ ଗଭୀର ଦ୍ରଃଖପ୍ରକାଶ କରିଛି

ଇତିମଧ୍ୟରେ ବାଂଲାଦେଶ କ୍ରିକେଟ୍ ଟିମ୍ର ନ୍ୟୁଜିଲାଣ୍ଡ ଗସ୍ତ ବାତିଲ କରିଦିଆଯାଇଛି ଏହି ଗୁଳିଚାଳନା ସମୟରେ ଖେଳାଳିମାନେ ହ୍ୟାଗଲି ପାର୍କର ଅଲ୍ନୁର୍ ମସଜିଦ୍କୁ ଯାଉଥିଲେ ବାଂଲାଦେଶ କ୍ରିକେଟ୍ ଦଳ ଏବେ ହୋଟେଲରେ ଅଛନ୍ତି ବାଂଲାଦେଶ ନ୍ୟୁଜିଲାଣ୍ଡ ବିପକ୍ଷରେ ତ୍ତୀୟ ତଥା ଚୂଡାନ୍ତ ଟେଷ୍ଟ ଖେଳିବାର ଥିଲା ଏହି ମ୍ୟାଚ୍ ବାତିଲକୁ ଆନ୍ତର୍ଜାତିକ କ୍ରିକେଟ ପରିଷଦ ସମ୍ପର୍ଶ୍ଣ ସମର୍ଥନ କରିଛି

କାତୀୟ ଦୁର୍ବିପାକ ସହାୟତା ବାହିନୀର ଏକ ଦଳକୁ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି ମହାରାଷ୍ଟ୍ର ସରକାର ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିଶ କହିଛନ୍ତି ଦ୍ରୁତ ରିଲିଫ ଯୋଗାଣ ପାଇଁ ସେ ପୌର କର୍ତ୍ତୃପକ୍ଷଙ୍କୁ କହିଛନ୍ତି

ସେ କହିଛନ୍ତି ଢ଼ାଞ୍ଚାଗତ ଯାଞ୍ଚ ଦ୍ୱାରା ଦୁର୍ବଳ ଅଂଶକୁ ଚିହ୍ନଟ କରିବାରେ ତ୍ରଟି ଘଟିଥିବା ବିଷୟକୁ ତଦନ୍ତ କରାଯିବ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସେ କହିଛନ୍ତି ପୁଲିସ କହିଛି କେନ୍ଦ୍ର ରେଳବାଇ ଓ ବ୍ରିହନ ମୁମ୍ବାଇ ପୌର ନିଗମର କର୍ମକର୍ତ୍ତାମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି ଆହତମାନଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି

ଇସି ବାୟପୋଲ୍ ଗୁଜରାଟର ଧ୍ରଙ୍ଗଧ୍ରା ମାନବଦର ଓ କାମନଗର ଗ୍ରାମିଣ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛି

ଉପସ୍ଥିତ କଂଗ୍ରେସ ବିଧାୟକ ପରଶୋତ୍ତମ ସପାରିଆ ଜବାହର ଚାଓ୍ୱଡା ଓ ବଲ୍ଲଭ ଧରାବିୟା ସେମାନଙ୍କ ପଦର୍ ଇସ୍ତଫା ଦେଇଛନ୍ତି

ବିହାର ଇଲେକୁନ ବିହାରର ସମସ୍ତ କେନ୍ଦ୍ରମନ୍ତ୍ରୀ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ

ସେହି ବୈଠକରେ ରାଜ୍ୟ ଦାୟିତ୍ୱରେ ଥିବା ଭୂପେନ୍ଦ୍ର ଯାଦବ ଅଧ୍ୟକ୍ଷତା କରିଥିଲେ ଗତକାଲି ପାଟନାରେ ବୈଠକ ଅନ୍ଦୁଷ୍ଠିତ ହୋଇଥିଲା ସେ କହିଛନ୍ତି ଖ୍ରବ୍ଶୀଘ୍ର ପ୍ରାର୍ଥୀମାନଙ୍କର ନାମ ତାଲିକା ପ୍ରକାଶ କରାଯିବ

ଏହି ତାଲିକାରେ ମ୍ରଖ୍ୟମନ୍ତ୍ରୀ ତଥା ଟିଡିପି ସଭାପତି ଏନ୍ ଚନ୍ଦ୍ବାବୃ ନାଇଡ଼ ଓ ତାଙ୍କର ପ୍ରଅ ନରଲୋକେଶଙ୍କର ନାମ ରହିଛି ଗତକାଲି ରାତିରେ ହାଇଦ୍ରାବାଦଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଇଡୁ ଏହି ପ୍ରାର୍ଥୀତାଲିକା ବିଷୟ ଘୋଷଣା କରିଥିଲେ ଶ୍ରୀ ନାଇଡୁ ସପ୍ତମଥର ପାଇଁ ଚିତୁର ଜିଲ୍ଲାର କୁପମରୁ ନିର୍ବାଚନ ଲଢ଼ିବେ ସେ କହିଛନ୍ତି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀତାଲିକା ଆଜି ପ୍ରକାଶ ପାଇବ

ସରକାରୀ ଓକିଲ ଡିପି ସିଂହ ଓ ନିତେଶ ରାଣା କୋର୍ଟରେ କହିଛନ୍ତି ସେହି ବିମାନକ୍ରୟ ମାମଲାରେ କଳାଧନ ବୈଧ ସମ୍ପର୍କୀତ ଅପରାଧ ଷଡ଼ଯନ୍ତ୍ରକୁ ପଦାକୁ ଆଶିବା ଲାଗି ଦଦୀପକ ତଲୱାରଙ୍କୁ ଗିରଫ କରିବା ଆବଶ୍ୟକ ହୋଇଛି ଏହି ମାମଲା ଉପରେ କୋର୍ଟ୍ ଆଜି ଶୁଣାଣି କରିବେ ଆଉ ଏକ ମାମଲାରେ ତଲୱାର ବର୍ତ୍ତମାନ ବିଚାରବିଭାଗୀୟ ହାଜତରେ ଅଛନ୍ତି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋର ତଲୱାରଙ୍କ ବିରୁଦ୍ଧରେ ଆହୁରି ଅନେକ କଳାଧନ ମାମଲାର ତଦନ୍ତ କରୁଛି ଗତ ଜାନୁଆରୀ ମାସରେ ତାଙ୍କୁ ସଂଯୁକ୍ତ ଆରବ ଏମିନେଟ୍ରୁ ପ୍ରତ୍ୟାର୍ପଣ କରି ଅଣାଯାଇଥିଲା

ସେ ନବୀକରଣ ଓ ଉଦ୍ୟୋଗପତି ପ୍ରତିଭା ବିକାଶ ଉହବକୁ ଗାନ୍ଧୀନଗରଠାରେ ଉଦ୍ଘାଟନ କରିବେ ଉଦ୍ୟୋଗପତି ମାନଙ୍କୁ ଚିହ୍ନଟ କରିବା ସେମାନଙ୍କର ପ୍ରତିଭାକୁ ସ୍ୱିକୃତୀ ଦେବା ପ୍ରତିଭାର ବିକାଶ କରିବା ଓ ସହାୟତା କରିବା ଉଦ୍ଦେଶ୍ୟରେ ଏହାର ଆୟୋଜନ କରାଯାଇଛି ଜାତୀୟ ନବୀକରଣ ଫାଉଶ୍ଡେସନ ଦ୍ୱାରା ଉତ୍ସବରେ ଆୟୋଜନ କରାଯାଇଛି ଓ ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ଏଥିରେ ସହଯୋଗ କରିଛି

ଗ୍ରାମ୍ୟସ୍ତରର ଉଦ୍ୟୋଗପତିମାନଙ୍କୁ ପ୍ରୋହାହିତ କରିବା ଏହାର ମୂଳଲକ୍ଷ୍ୟ ଏସ୍ସି ଲାଲ୍ ସୁପ୍ରିମକୋର୍ଟ ଆର୍କେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଆକି ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି

ବର୍ତ୍ତମାନ ସେ ରାଞ୍ଚର ବିର୍ଷାମୁଣ୍ଡା ସେକ୍ଟ୍ରାଲ ଜେଲ୍ରେ ଅଛନ୍ତି ହାଇକୋର୍ଟରେ ଶ୍ରୀ ଯାଦବ ତାଙ୍କର ବୃଦ୍ଧାବସ୍ଥା ଓ ଖରାପ ସ୍ୱାସ୍ଥ୍ୟ ବିଷୟ କାରଣ ଦର୍ଶାଇ କାମିନ ଆବେଦନ କରିଥିଲେ

ଜେକେ କିଲ୍ଡ ଜାମ୍ମୁ କାଶ୍କୀରର ପୁଲ୍ୟୁମା ଜିଲ୍ଲାରେ ଅବନ୍ତିପୁରାଠାରେ ଜଣେ ଅଜ୍ଞାତ ବନ୍ଧ୍ରକଧାରୀ ଜଣେ ସାଧାରଣ ଲୋକଙ୍କ ଗ୍ରଳିକରି ହତ୍ୟା କରିଛି

ଜିନ୍ମାଷ୍ଟିକ ଦିପା ଭାରତର ଦଦୀପା କର୍ମକାର ଆଜରବାଇଜାନର ବକୁରେ ଆଟିଷ୍ଟିକ ଜିମ୍ନାଷ୍ଟିକ ବିଶ୍ୱକପ୍ର ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ଭଲ୍ଟ ଫାଇନାଲକୁ ଉଠିଛନ୍ତି

ମହିଳା ଡବଲ୍ସ ଯୋଡ଼ି ଅଶ୍ୱିନି ପନ୍ନାପା ଓ ଏନ୍ ସିକ୍କି ରେଡ୍ଗୀ ପୁରୁଷ ଡବଲ୍ସ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଚିରାଗ ସେଟୀ ଏବଂ ମିକ୍ୱଡ ଡବଲ୍ସ ଯୋଡ଼ି ଏମ୍ଆର୍ଅର୍ଜୁନ ଓ କେ ମନିଷା ମଧ୍ୟ ସେମାନଙ୍କର ପ୍ରାକ୍ କ୍ୱାର୍ଟରଫାଇନାଲ ମ୍ୟାଚ୍ ଗୁଡ଼ିକରେ ବିଜୟୀ ହୋଇଛନ୍ତି